ପିଏମ୍ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ବାଂଲାଦେଶୀ ପ୍ରତିପକ୍ଷ ସେଖ୍ ହସିନା ବାଂଲାଦେଶରେ ଏଲ୍ପିଜି ଆମଦାନୀ ସମେତ ତିନୋଟି ଦ୍ୱିପାକ୍ଷିକ ପ୍ରକଳ୍ପର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ଅନ୍ୟ ଦୁଇଟି ପ୍ରକଳ୍ପ ହେଲା ଢାକାସ୍ଥିତ ରାମକୃଷ୍ଣ ମିଶନ ପରିସରରେ ବିବେକାନନ୍ଦ ଭବନ ନିର୍ମାଣ ଓ ଡିପ୍ଲୋମା ଇଞ୍ଜିନିୟର୍ସ ପ୍ରତିଷ୍ଠାନଠାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ସୁବିଧା ପାଇଁ ଭାରତ ବାଂଲାଦେଶ ପେସାଦାର ଦକ୍ଷତା ବିକାଶ ପ୍ରତିଷ୍ଠାନ

ହାଇଦ୍ରାବାଦ ହାଉସ୍ଠାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଶେଖ୍ ହସିନାଙ୍କ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ପରେ ଏହି ରାଜିନାମା ଆଦାନ ପ୍ରଦାନ ହୋଇଥିଲା ଏକ ବିବୂଭିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାଧାରଣ ଜନତାଙ୍କର ଜୀବନଧାରଣର ମାନରେ ଉନ୍ନତି ଆଶିବା ହେଉଛି ଆକି ଉଦ୍ଘାଟିତ ପ୍ରକ୍ସଗୁଡ଼ିକର ଲକ୍ଷ୍ୟ ସେ କହିଛନ୍ତି ସାଧାରଣ ଜନତାଙ୍କ କଲ୍ୟାଣ ହେଉଛି ଭାରତ ବାଂଲାଦେଶ ସମ୍ପର୍କର ମୂଳଦୁଆ

ଆକ୍ଟିର ଫଳପ୍ରଦ ଆଲୋଚନା ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଆହୁରି ଉନ୍ନତି ଘଟିବା ନେଇ ଶ୍ରୀ ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ବାଂଲାଦେଶ ଭାରତ ପେସାଦାର ଦକ୍ଷତା ବିକାଶ ପ୍ରତିଷ୍ଠାନ ଏବଂ ବିବେକାନନ୍ଦ ଭବନ ପାଇଁ ଭାରତ ସରକାର ଆର୍ଥକ ସହାୟତା ପ୍ରଦାନ କରିଥିବାରୁ କୃତ୍କତା ଜଣାଇଛନ୍ତି ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସେଖ୍ ହସିନାଙ୍କୁ ଭେଟି ଭାରତ ବାଂଲାଦେଶ ସହିତ ସମ୍ପର୍କକୁ ପ୍ରାଧାନ୍ୟ ଦେଇଆସୁଛି ବୋଲି କହିଛନ୍ତି ଆକି ସନ୍ଧ୍ୟାରେ ସେଖ୍ ହସିନା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ୍ କରିବାର କାର୍ଯ୍ୟସ୍ଚୀ ରହିଛି ଏକ ଚାରିଦିନିଆ ଗସ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚଛନ୍ତି ବିଶ୍ୱ ଅର୍ଥନୈତିକ ଫୋରମ୍ଦ୍ୱାରା ଆୟୋଜିତ ଭାରତ ଅର୍ଥନୈତିକ ଶିଖର ସମ୍ମିଳନୀରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ

ସେ କହିଛନ୍ତି ଦେଶ ଗଠନରେ ଏକ ଦକ୍ଷ ଉତ୍ତମ କର୍ପୋରେଟ୍ ପରିଚାଳନା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଚି ଏବଂ ଏହାକୁ ସାକାର କରିବା ଷେତ୍ରରେ କମ୍ପାନୀ ସେକ୍ରେଟାରୀମାନଙ୍କର ଗୁରୁଦାୟିତ୍ୱ ରହିଛି

ଆସେମ୍କି ପୋଲ୍ସ୍ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ସମ୍ପନ୍ନ ହୋଇଛି ଏହି ଦୁଇ ରାଜ୍ୟରେ ଗତକାଲି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିଲା ଆସନ୍ତା ସୋମବାର ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କ ମନୋନୟନ ପତ୍ର ପ୍ରତ୍ୟାହାର କରିପାରିବେ

ହରିୟାଣା ତନ୍ୱାର ହରିୟାଣା କଂଗ୍ରେସର ପର୍ବତନ ଅଧ୍ୟକ୍ଷ ଅଶୋକ ତନ୍ୱାର୍ ଆଜି ଦଳର ପ୍ରାଥମିକ ସଦସ୍ୟତାର୍ ଇସ୍ତଫା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଲେଖିଥିବା ପତ୍ରରେ ତନ୍ୱାର କହିଛନ୍ତି କଂଗ୍ରେସରେ ଏବେ ତିଷ୍ଠି ରହିବାପାଇଁ ଯେଉଁ ସଂଘର୍ଷ ଜାରିରହିଛି ତାହା ରାଜନୈତିକ ବିରୋଧିମାନଙ୍କ ପାଇଁ ନୁହେଁ ବରଂ ଏହାର କାରଣ ହେଉଛି ଆଭ୍ୟନ୍ତରୀଣ ମତପାର୍ଥକ୍ୟ ତନ୍ୱାର କହିଛନ୍ତି ବିନା ରାଜନୈତିକ ପୂଷଭୂମି ଏବଂ ସାଧାରଣ ପରିବାରରୁ ଆସିଥିବା ପରିଶ୍ରମୀ କଂଗ୍ରେସ କର୍ମୀମାନଙ୍କୁ ଦଳ ଅଣଦେଖା କରୁଛି ଅର୍ଥବଳ ଓ ଚାପର ରାଜନୀତି ଦଳ ଭିତରେ ପ୍ରଭୂତ୍ୱ ଜାହିର୍ କରୁଛି ତନ୍ୱାର କହିଛନ୍ତି କଂଗ୍ରେସ ଏହାର ମୌଳିକ ନୀତି ଓ ବିଚାରଧାରାର୍ତ ଦ୍ଦରେଇ ଯାଇଛି ଏବେ ସାମନ୍ତବାଦୀ ଚିନ୍ତାଧାରା ଓ ଷଡ଼ଯନ୍ତଦ୍ୱାରା ଏହି ଦଳ ସ୍ଥାଣ୍ର ହେବା ପ୍ରକ୍ରିୟାରେ ଉପନୀତ ହୋଇଛି ବୋଲି ସେ କହିଛନ୍ତି ନିଜର ସମର୍ଥକଙ୍କ ସହ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ସେ ଏହି ନିଷ୍ପଭି ନେଇଛନ୍ତି ବୋଲି ତନ୍ୱାର୍ କହିଚ୍ଛନ୍ତି

ଏହି ଗ୍ରେନେଡ୍ ବିସ୍ଫୋରଣରେ ସାଧାରଣ ନାଗରିକଙ୍କ ସମେତ ପୁଲିସ୍ କର୍ମଚାରୀ ଟ୍ରାଫିକ୍ ପୁଳିସ୍ ଜଣେ ସ୍ଥାନୀୟ ଭିଡ଼ିଓ ସାମ୍ବାଦିକ ଆହତ ହୋଇଛନ୍ତି ସମସ୍ତ ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ମିକୋରାମ୍ ଅମିତ୍ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଦେଶରେ ମିଜୋରାମ୍ ହେଉଛି ସବୁଠାରୁ ଶାନ୍ତିପୂର୍ଣ୍ଣ ରାଜ୍ୟର ପ୍ରତୀକ ରାଜଧାନୀ ଆଇଜଲ୍ଠାରେ ଊତ୍ତର ପୂର୍ବ ହସ୍ତତନ୍ତ ଓ ହସ୍ତକଳା ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସେ କହିଛନ୍ତି କର୍ମନିଯୁକ୍ତି ସୁଯୋଗ କ୍ଷେତ୍ରରେ ହସ୍ତତ୍ତ ଓ ହସ୍ତକଳାର ଅବଦାନ ରହିଛି ଏବଂ ମିଜୋରାମ୍ ସମେତ ଉତ୍ତର ପୂର୍ବାଞ୍ଚଳକୁ ସମୃଦ୍ଧ କରିବା ଦିଗରେ ଏହା ସହାୟକ ହୋଇପାରିଛି ଅଞ୍ଚଳର ବିକାଶ ଦିଗରେ ହସ୍ତତ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ଶ୍ରୀ ଶାହା ଆହୁରି କହିଛନ୍ତି ମୋଦି ସରକାର ବାଉଁଶକୁ ଏକ ଘାସ ଜାତୀୟ ଭାବେ ଅଭିହିତ କରି ସାଧାରଣ ଜନତାଙ୍କ ପାଖରେ ଏହା କିପରି ସହଜରେ ଉପଲହ୍ଧ ହୋଇପାରିବ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଉତ୍ତର ପୂର୍ବାଞ୍ଚଳ ରେଳପଥ ବିକାଶ ମନ୍ତ୍ରୀ ଶ୍ରୀ କିତେନ୍ଦ୍ର ସିଂ କହିଛନ୍ତି ମ୍ୟାମାର ସହ ସୀମା ବୃଝାମଣା ଚଡ଼ାନ୍ତ ପର୍ଯ୍ୟାୟରେ ରହିଛି ସେ କହିଛନ୍ତି ଏହି ରାଜ୍ୟକୁ ବ୍ରଡ୍ଗଜ୍ ରେଳପଥ ସଂଯୋଗ କରିବା କାର୍ଯ୍ୟ ଆଗେଇ ଚାଲିଛି କୋର୍ଟ ଆରେ ମୁମ୍ବାଇର ଏକ ପ୍ରମୁଖ କଲୋନୀ ଆରେ ଠାରେ ଏକ ମେଟ୍ରୋ କାର୍ ସେଡ୍ ପ୍ରତିଷ୍ଠା ପାଇଁ ଆବଶ୍ୟକ ପଡ଼ୁଥିବା ଗଛକଟା ଉପରେ ରହିତାଦେଶ ଜାରି କରିବାପାଇଁ ହୋଇଥିବା ଏକ ଆବେଦନକ୍ର ଆଜି ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି

ଗତକାଲି ବିଳୟିତ ରାତିରୁ ଏମ୍ଏମ୍ଆର୍ସିଏଲ୍ଦ୍ୱାରା ଆରମ୍ଭ ହୋଇଥିବା ଗଛକଟା ଅଭିଯାନକୁ ନେଇ ବହୁ ସବୁଜ ପରିବେଶ କର୍ମକର୍ତ୍ତା ଓ ଜନସାଧାରଣଙ୍କ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍କୋର୍ଟ ଯିବାପାଇଁ ଗୋଟିଏ ସପ୍ତାହ ସମୟ ମାଗି ଆବେଦନକାରୀମାନେ ସେହି ସମୟ ପର୍ଯ୍ୟନ୍ତ ଗଛକଟା ଉପରେ ରହିତାଦେ କାରି କରିବାପାଇଁ ସେମାନଙ୍କ ଆବେଦନରେ ଦର୍ଶାଇଥିଲେ

ଜେକେ ଇଲେକ୍ସନ୍ସ୍ ଜନ୍ମୁ କାଶ୍ମୀରରେ ଅନୁଷ୍ଠିତ ହେଉଥିବା ମଣ୍ଡଳ ଉନ୍ନୟନ ପରିଷଦ ନିର୍ବାଚନରେ ଭାଗ ନେବାକୁ କଂଗ୍ରେସ ନିଷ୍କଭି ନେଇଛି ଆଜି କମ୍ମୁଠାରେ ରାଜ୍ୟ କଂଗ୍ରେସ ମୁଖପାତ୍ର ରବିନ୍ଦର୍ ଶର୍ମା ଏହି ସ୍ଚନା ଦେଇଛନ୍ତି ସେ କହିଛନ୍ତି ଗଣତନ୍ତ ରାଜ୍ୟର ଜନସାଧାରଣ ଏବଂ ରାଷ୍ଟ୍ର ହିତକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ନିଷ୍ପଭି ନେଇଛି

କର୍ଣ୍ଣାଟକ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବିମୁଦ୍ରାୟନ ଏବଂ ଜିଏସ୍ଟି ଡିଜିଟିକରଣକୁ ପ୍ରୋସାହିତ କରିଛି ଯାହା ଦେଶକୁ ମୁକ୍ତ ଏବଂ ସ୍ୱଚ୍ଛ ଅର୍ଥନୀତି ଆଡ଼କୁ ଆଗେଇ ନେବ ଆଜି ଧାରୱାଡ଼୍ଠାରେ ଜାତୀୟ ଟିକସ କ୍ଷେତ୍ର ଆଇନଜୀବୀ ଦିବସ ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ କର ଏକ ବୋଝ ନୁହେଁ ବରଂ ରାଷ୍ଟ୍ର ନିର୍ମାଣ ଗରିବ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପ୍ରରଣ ଏବଂ ଜଳବୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଏକ ଅବଦାନ ବୋଲି କରଦାତାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଅର୍ଥନୀତିର ଡିଜିଟିକରଣଦ୍ୱାରା ଗୋଟିଏ ପଟେ ବେଆଇନ ଅର୍ଥ କାରବାରର ମ୍ମଳ ଚେର ପର୍ଯ୍ୟନ୍ତ ପହଞ୍ଚବା ସମ୍ଭବ ହୋଇପାରୁଛି ଏବଂ ଅନ୍ୟପକ୍ଷରେ ଦୋହରା ଟିକସରୁ କରଦାତା ମୁକ୍ତି ପାଇପାରୁଛନ୍ତି ଆୟ ଓ ସମ୍ପଭିର ସଚ୍ଚୋଟଭାବେ ଘୋଷଣା କରି ଆମ ଦେଶର ଆର୍ଥିକ ସ୍ୱାଧୀନତାକୁ ନିଜ ନିଙ୍କର ଅବଦାନ ଦେବାପାଇଁ ସେ କରଦାତାମାନଙ୍କୁ ଆହ୍ୱାନ କରିଛନ୍ତି